ପ୍ରସ୍ତୁତି ସ୍ତରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଥର୍ମାଲ୍ ଉପକରଣ ମାଧ୍ଧମରେ ଯାଞ ବ୍ୟବସ୍ରା ଉପଲହ ହେବ

ପ୍ରଧାନମନ୍ତୀ ନରେନ୍ଦ ମୋଦି ଏହାର ମୁକାବିଲା ଦିଗରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି

କ୍ୱର ଥି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷକମାନେ ସତର୍କ ରହିବାକୁ ମଧ୍ଧ କୁହାଯାଇଛି

ପୁରୀରେ ଥିବା ସମସ୍ତ ହୋଟେଲ୍ ପାଇଁ ଆଡଭାଇଜରି ଜାରି କରାଯାଇଛି

ଏହି କଟକ ମାଟିରେ ସେ ବଡ ହୋଇଥିଲେ